ଗତକାଲି ଶ୍ରୀ ପଟ୍ଟନାୟକ କେନ୍ଦ୍ ଅର୍ଥମନ୍ତୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖ୍ଛନ୍ତି

ଏହି ଟିକସ ବୃଦ୍ଧି ଯୋଗୁଁ ହଜାର ହଜାର କ୍ୱିଷ୍କାଲ୍ କେନ୍ଦୁପତ୍ର ବିକ୍ରି ହୋଇନପାରି ଗୋଦାମରେ ପଡ଼ିରହିଛି ଯାହାକି ଆଦିବାସୀଙ୍କ ଜୀବିକା ଉପରେ ମଧ୍ଧ ପ୍ରଭାବ ପକାଉଛି

ବୈଠକ ପରେ ସରକାର ଚାଷୀଙ୍କ ପାଇଁ ସୁଦୂରପ୍ରସାରୀ ଯୋଜନା ପ୍ରସ୍ତୁତ କରୁଛନ୍ତି

ଘରର ଜ୍ୟେଷ୍ଷ ସନ୍ତାନକୁ ଏହି ଅବସରରେ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଏ ଏହି ବନ୍ଦାପନାକୁ ପତୁଆଁ କୁହାଯାଏ ଏହି ସାମାଜିକ ପର୍ବକୁ ସମସେ ଅତି ଶ୍ରଦ୍ଧାର ସହ ପାଳନ କରିଥାନ୍ତି ଅନ୍ୟପକ୍ଷରେ ଉତ୍ତର ଭାରତରେ ଆଜିର ଦିନଟିକୁ ଭେରବ ଅଷ୍ଟମୀ ଭାବେ ମଧ୍ୟ ପାଳନ କରାଯାଉଛି

ତ୍ରିପୁରାର ଦ୍ୱିତୀୟ ଇଂନିସ୍ ବ୍ୟାଟିଂ ଜାରି ରହିଛି